ଗଣମାଧ୍ୟମରେ ଏ ସଂକ୍ରାନ୍ତରେ ଯେଉଁ ଭିଡ଼ିଓ ଦୂଶ୍ୟ ପ୍ରସାରିତ ହେଉଛି ସେଗୁଡ଼ିକରେ ପ୍ରଦର୍ଶିତ ଇଭିଏମ୍ଗୁଡ଼ିକ ଭୋଟ୍ ଗ୍ରହଣ ପାଇଁ ବ୍ୟବହାର କରାଯାଇ ନାହିଁ

ଇସି ଇଭିଏମ୍ ନିର୍ବାଚନ କମିଶନ୍ କହିଛି ଭୋଟ୍ ନିଆଯାଇଥିବା ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ଗୁଡ଼ିକ ଷ୍ଟ୍ରଙ୍ଗ୍ ରୁମ୍ରେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି ଓ ଗଣମାଧ୍ୟମରେ ଏ ସଂକ୍ରାନ୍ତରେ ଯେଉଁ ଭିଡ଼ିଓ ଦୂଶ୍ୟ ପ୍ରସାରିତ ହେଉଛି ସେଗୁଡ଼ିକରେ ପ୍ରଦର୍ଶିତ ଇଭିଏମ୍ଗୁଡ଼ିକ ଭୋଟ୍ ଗ୍ରହଣ ପାଇଁ ବ୍ୟବହାର କରାଯାଇ ନାହିଁ କିଛି ସମ୍ବାଦ ଚ୍ୟାନେଲ୍ ଷ୍ଟ୍ରଙ୍ଗ୍ ରୁମ୍ରେ ରହିଥିବା ଇଭିଏମ୍ଗୁଡ଼ିକ ସ୍ଥାନରେ ଅନ୍ୟ ଇଭିଏମ୍ ରଖାଯାଉଥିବା ବିଷୟରେ ଖବର ପ୍ରସାରିତ ହେବା ପରେ ଏହି ସ୍ୱଷ୍ଟିକରଣ ଦିଆଯାଇଛି ଏଭଳି ଅଭିଯୋଗ ସମ୍ପର୍ଣ୍ଣ ମିଥ୍ୟା ଓ ତଥ୍ୟ ଦୃଷ୍ଟିରୁ ଭୁଲ୍ ବୋଲି ନିର୍ବାଚନ କମିଶନ୍ ଦୂଢ଼ତାର ସହ ସ୍ୱଷ୍ଟିକରଣ ଦେଇଛି ଏକ ବିବୃତ୍ତିରେ କମିଶନ୍ କହିଛି ଭୋଟ୍ ଗ୍ରହଣ ଶେଷ ହେବା ପରେ ସମସ୍ତ ଇଭିଏମ୍ ଓ ଭିଭିପାଟ୍ ଗୁଡ଼ିକୁ କଡ଼ା ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ଷ୍ଟ୍ରଙ୍ଗ୍ ରୁମ୍ ମଧ୍ୟକୁ ଅଶାଯାଇଥିଲା ପ୍ରାର୍ଥୀ ଓ ପର୍ଯ୍ୟବେକ୍ଷକମାନଙ୍କ ଉପସ୍ଥିତିରେ ସେଗୁଡ଼ିକୁ ଦୁଇ ଦୁଇଟି ତାଲା ସହ ସିଲ୍ କରାଯାଇଥିଲା ଭିଭିପାଟ୍ ମେସିନ୍ଗୁଡ଼ିକୁ ରଖିବା ଓ ଷ୍ଟ୍ରୁମ୍ଗୁଡ଼ିକୁ ସିଲ୍ କରାଯିବା ପ୍ରକ୍ରିୟାର ସମ୍ପର୍ଶ୍ଣ ଭିଡ଼ିଓ ଚିତ୍ର ଉତ୍ତୋଳନ କରାଯାଇଛି ଓ ଭୋଟ୍ ଗଣତି ଶେଷ ହେବା ପର୍ଯ୍ୟନ୍ତ ସେଗୁଡ଼ିକ ସିସିଟିଭି କ୍ୟାମେରା ନଜରରେ ରହିଛି

ଇଭିଏମ୍ ସମ୍ପନ୍ଧୀୟ ଯେକୌଣସି ଅଭିଯୋଗ କରିବା ପାଇଁ ଏକ ଇଭିଏମ୍ କଷ୍ଟ୍ରୋଲ୍ରୁମ୍ ନମ୍ଘର ମଧ୍ୟ କାର୍ଯ୍ୟକାରୀ କରାଯାଉଛି

ଆସନ୍ତାକାଲିଠାର୍ଚ୍ଚ ଏହି ନମ୍ଘର କାର୍ଯ୍ୟକାରୀ ହେବ ଭୋଟ୍ ଗଣତି ଦିନ ପ୍ରାର୍ଥୀ ଓ ସେମାନଙ୍କର ଏଜେଣ୍ଟ ତଥା ପର୍ଯ୍ୟବେକ୍ଷକମାନଙ୍କ ଉପସ୍ଥିତିରେ ଭିଡ଼ିଓ ଚିତ୍ର ଉତ୍ତୋଳନ ମଧ୍ୟରେ ଷ୍ଟ୍ରଙ୍ଗ୍ରୁମ୍ଗୁଡ଼ିକୁ ଖୋଲାଯିବ ବୋଲି କମିଶନ୍ କହିଛି

ଶେଷ ପର୍ଯ୍ୟାୟ ଭୋଟ୍ ଗଣତି ସମାପ୍ତ ହେବା ପରେ ଭିଭିପାଟ୍ ସ୍ଲିପ୍ଗୁଡ଼ିକର ଯାଞ୍ଚ ପାଇଁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା

ନିର୍ବାଚନ କମିଶନଙ୍କ ସାକ୍ଷାତ କରିଥିବା ନେତାମାନଙ୍କ ମଧ୍ୟରେ କଂଗ୍ରେସ ଟିଡିପି ବାମପନ୍ଥୀ ଦଳ ବିଏସ୍ପି ଏନ୍ସିପି ଟିଏମ୍ସି ଆର୍ଜେଡି ଓ ଆମ୍ ଆଦମୀ ପାର୍ଟିର ନେତାମାନେ ଥିଲେ ଇଲେକ୍ରୋନିକ୍ ଭୋଟିଂ ମେସିନ୍ ଫଳାଫଳ ସହ ଭିଭିପାଟ୍ ସ୍କିପ୍ଗୁଡ଼ିକୁ ମେଳାଯିବା ପାଇଁ ସେମାନେ ଦାବି କରିଥିଲେ ନିର୍ବାଚନ କମିଶନ୍ଙ୍କ ସାକ୍ଷାତ କରିସାରି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାରେ ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜ୍ଞାଦ କହିଛନ୍ତି ଯଦି କୌଣସି ଭୋଟ୍ ଗ୍ରହଣ କେନ୍ଦ୍ରରେ ଅନିୟମିତତା ହୋଇଥିବା ଜଣାପଡ଼େ ତେବେ ବିଧାନସଭା ନିର୍ବାଚନ ମଣ୍ଡଳୀର ସମଗ୍ର ଭୋଟ୍ ଗ୍ରହଣ କେନ୍ଦ୍ରରେ ଭିଭିପାଟ୍ ସ୍ଲିପ୍ଗୁଡ଼ିକୁ ଇଭିଏମ୍ର ଫଳାଫଳ ସହ ମେଳାଯିବାକୁ ବିରୋଧୀ ଦଳମାନେ ଦାବି କରିଛନ୍ତି କଂଗ୍ରେସ ଇଭିଏମ୍ କଂଗ୍ରେସ କହିଛି ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ଗୁଡ଼ିକରେ ଯେପରି କୌଣସି ଜାଲିଆତି କରାଯାଇ ନ ପାରିବ ନିର୍ବାଚନ କମିଶନ୍କୁ ତାହା ନିଶ୍ଚିତ କରିବାକୁ ହେବ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ପାର୍ଟି ମୁଖପାତ୍ର ରାଜୀବ ଶୁକ୍ଲା କହିଛନ୍ତି ଦେଶର ବିଭିନ୍ନ ସ୍ଥାନରେ ଇଭିଏମ୍ଗୁଡ଼ିକୁ ସ୍ଥାନାନ୍ତରିତ କରାଯାଉଥିବା ଖବରମାନ ଆସି ପହଞ୍ଚୁଛି ସେ କହିଛନ୍ତି ଇଭିଏମ୍ ସହ କୌଣସି ଜାଲିଆତିକ୍ ରୋକିବା ପାଇଁ ନିର୍ବାଚନ କମିଶନ୍ କଠୋର ପଦକ୍ଷେପ ଗ୍ରହଣ କରିବା ଉଚିତ୍

ନୂଆଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟ କାର୍ଯ୍ୟାଳୟଠାରେ ଏହି ବୈଠକ ଚାଲିଛି ଦେଶ ପାଇଁ ମନ୍ତ୍ରୀମାନଙ୍କର ସେବା ଲାଗି ସେମାନଙ୍କୁ ଧନ୍ୟବାଦ ଦେବା ପାଇଁ ଏହି ବୈଠକ ଡକାଯାଇଥିଲା ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ନିର୍ମଳା ସୀତାମରଣ ରାଜ୍ୟବର୍ଦ୍ଧନ ସିଂହ ରାଠୋଡ୍ ସ୍କୃତି ଇରାନୀ ଓ ରାମବିଳାଶ ପାଶୱାନ ଯୋଗ ଦେଇଛନ୍ତି ପରେ ଏନ୍ଡିଏ ନେତାମାନେ ଏକ ନୈଶ୍ୟ ଭୋଜିସଭାରେ ଆଜି ଯୋଗ ଦେବେ ଏହି ସମୟରେ ସାଧାରଣ ନିର୍ବାଚନର ଫଳାଫଳ ଉପରେ ସେମାନେ ଏକ ରଣକୌଶଳ ପ୍ରସ୍ତୁତ କରିବେ ସେହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ଲୋକଜନଶକ୍ତି ପାର୍ଟି ନେତା ରାମବିଳାଶ ପାଶଓ୍ୱାନ୍ ଅଂଶଗ୍ରହଣ କରିବେ ଏକ୍କିଟ୍ ପୋଲ୍ ଫଳାଫଳ ପ୍ରକାଶ ପାଇବା ପରେ ଓ ଲୋକସଭା ନିର୍ବାଚନ ଫଳାଫଳା ଘୋଷଣା ହେବା ପୂର୍ବର୍ ଏନ୍ଡିଏ ଦ୍ୱାରା ଏହି ଦୂଇ ବୈଠକ ଡକାଯାଇଛି ପ୍ରଣବ ଇସିଆଇ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଇଲେକ୍ରୋନିକ୍ ଭୋଟିଂ ମେସିନ୍ରେ ଜାଲିଆତି ସମ୍ବନ୍ଧିୟ ଖବର ପ୍ରସାରଣକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇବାକୁ ସେ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ମୁଖାର୍ଜୀ କହିଛନ୍ତି ଇଲେକ୍ରୋନିକ୍ ଭୋଟିଂ ମେସିନ୍ଗ୍ରଡ଼ିକର ସ୍ତରକ୍ଷା ଓ ନିରପାଉ

ସେ କହିଛନ୍ତି ଗଣତନ୍ତର ଅତ୍ୟନ୍ତ ମୌଳିକ ଭିତ୍ତିଭୂମିକୁ ଚ୍ୟାଲେଞ୍ଜ କରୁଥିବା କୌଣସି କଳ୍ପନାଜଳ୍ପନାର ସମାଜରେ ସ୍ଥାନ ନାହିଁ ଶ୍ରୀ ମୁଖାର୍ଚ୍ଚୀ କହିଛନ୍ତି ଜନମତ ହେଉଛି ଅତି ପବିତ୍ର ଓ ଏହା ସମସ୍ତ ପ୍ରକାରର କନ୍ଧନାକଳ୍ପନା ଓ ସନ୍ଦେହଠାରୁ ଊର୍ଦ୍ଧ୍ୱରେ ରହିବା ଉଚିତ୍ ସେ କହିଛନ୍ତି ବର୍ତ୍ତମାନ ସ୍ଥିତିରେ ଆନୁଷ୍ଠାନିକ ବିଶ୍ୱସନୀୟତାକୁ ନିଶ୍ଚିତ କରିବା ଦାୟିତ୍ୱ ହେଉଛି ନିର୍ବାଚନ କମିଶନ ର ଶ୍ରୀ ମୁଖାର୍ଜୀ କହିଛନ୍ତି ଦେଶର ଅନୁଷ୍ଠାନଗୁଡ଼ିକ ପ୍ରତି ତାଙ୍କର ଦୃଢ଼ ବିଶ୍ୱାସ ରହିଛି ଓ ଅନୁଷ୍ଠାନଗୁଡ଼ିକର ସମସ୍ତ ଉପାଦାନ କିଭଳି କାର୍ଯ୍ୟ କରିବେ ତାହା ସେଥିରେ କାର୍ଯ୍ୟ କରୁଥିବା ଲୋକମାନେ ହିଁ ସ୍ଥିର କରିବେ ବୋଲି ସେ ମତ ଦେଉଛନ୍ତି ଏଆଇଆର୍ ଆକାଶବାଣୀର ସମ୍ଭାଦ ସେବା ବିଭାଗ ଲୋକସଭା ନିର୍ବାଚନ ଓ ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ସଂକ୍ରାନ୍ତରେ ସଦ୍ୟ ତଥା ବିଶ୍ୱସନୀୟ ଖବର ପ୍ରସାରଣ କରିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରିଛି

ଜେ ଆଣ୍ଡ କେ ଗନ୍ଫାଇଟ୍ ଜାମ୍ମୁ କାଶ୍ମୀରର ସୋପିଆଁ କିଲ୍ଲାରେ ଆକି ଅପରାହ୍ନରେ ନିରାପତ୍ତା ବାହିନୀ ଯବାନ୍ ଓ ସନ୍ତାସବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି ନିରାପତ୍ତା ସ୍ୱତ୍ରରେ କୁହାଯାଉଛି ୟାରାୱାନ୍ ଅଞ୍ଚଳରେ ଦୁଇରୁ ତିନି ଜଣ ସନ୍ତାସବାଦୀ ଲୁଚି ରହିଥିବାର ବିଶ୍ୱାସ କରାଯାଇଛି ସର୍ବଶେଷ ଖବର ମିଳିବା ପର୍ଯ୍ୟନ୍ତ କୌଣସି ପକ୍ଷରୁ କୌଣସି କ୍ଷତି ଘଟିଥିବା ବିଷୟରେ ଜଣାପଡ଼ିନାହିଁ ଅଧିକ ଖବରକୁ ଅପେକ୍ଷା କରାଯାଇଛି

କଷ୍ଟିସ୍ ଅର୍ଚ୍ଚଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଅବସରକାଳୀନ ଖଣ୍ଡପୀଠ କହିଛନ୍ତି ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ବୃହତ୍ତର ଖଣ୍ଡପୀଠ ଏ ବିଷୟରେ ଶୁଣାଣି କରି ନିର୍ଦ୍ଦେଶ ଦେଇସାରିଛନ୍ତି ଖଣ୍ଡପୀଠ କହିଛନ୍ତି ପ୍ରଧାନ ବିଚାରପତିଙ୍କ ନିର୍ଦ୍ଦେଶକ୍ ସେ ଅବମାନନା କରିପାରିବେ ନାହିଁ

ଜେଟ୍ ପ୍ରୋଟେଷ୍ଟ୍ ଜେଟ୍ ଏୟାର୍ଓ୍ବେଜ୍ର କର୍ମଚାରୀମାନେ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ସେହି ବିମାନ ଚଳାଚଳ ସଂସ୍ଥାକୁ ପୁର୍ନକ୍ଷମ କରିବା ଓ ସେମାନଙ୍କର ବକେୟା ବେତନ ପ୍ରଦାନ କରିବାକୁ ଦାବି କରିଛନ୍ତି ଟଙ୍କାର ଅଭାବ ଯୋଗୁଁ ଗତ ମାସ ମଧ୍ୟଭାଗରୁ ବନ୍ଦ ପଡ଼ିଥିବା ସେହି ବିମାନ ଚଳାଚଳ ସଂସ୍ଥା ପାଇଁ ଏକ କ୍ରେତା ଖୋଜିବା ଲାଗି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ନେତୃତ୍ୱରେ ବ୍ୟାଙ୍କ୍ ମାନର ଏକ ଗୋଷୀ ସଂଗ୍ରାମ ଚଳାଇଥିବା ବେଳେ କର୍ମଚାରୀମାନେ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜୀବ ଗାନ୍ଧିଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍କର ମନମୋହନ ସିଂହ ଓ କଂଗ୍ରେସର ବହ୍ ନେତା ରାଜଧାନୀ ଦିଲ୍ଲୀ ସ୍ଥିତ ବୀରଭୂମିଠାରେ ରାଜୀବ ଗାନ୍ଧିଙ୍କ ସମାଧୀପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ରାଜୀବ ରାନ୍ଧିଙ୍କ ଶହୀଦ୍ ଦିବସ ସନ୍ତାସବାଦ ନିବାରଣ ଦିବସ ଭାବେ ପାଳିତ ହେଉଛି